ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି

ମନ୍ତ୍ରଣାଳୟ କହିଛି ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଜୁଲାଇ ମାସ ପ୍ରଥମ ସପ୍ତାହ ତୁଳନାରେ ଅଗଷ୍ଟ ମାସ ଶେଷ ସପ୍ତାହ ସୁଦ୍ଧା ଚାରିଗୁଣ ବୃଦ୍ଧି ପାଇଛି ନମୁନା ପରୀକ୍ଷା ସଂକ୍ମିତମାନଙ୍କର ଚିହ୍ରଟ ଓ ଚିକିତ୍ସା ଅଭିଯାନକୁ ତ୍ୱରାନ୍ନିତ କରାଯିବାରୁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟହାର ହାସ ପାଇବାରେ ଲାଗିଛି

ଏହି ସମୟରେ ସେ ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ

ମସ୍କୋରେ ଶୁକ୍ରବାର ଦିନ ଏହି ଆଲୋଚନା ହେବ ରୁଷ୍ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ୍ ଶର୍ଗେଇ ଶୋଇଗୁଙ୍କ ଆମନ୍ତ୍ରଣକ୍ରମେ ଶ୍ରୀ ସିଂ ମସ୍କୋ ଗସ୍ତରେ ଯାଇଛନ୍ତି ସେ ସାମୃହିକ ନିରାପତ୍ତା ଚୁକ୍ତି ସଂଗଠନ ସିଏସ୍ଟିଓ ଏବଂ ସିଆଇଏସ୍ ବୈଠକରେ ମଧ୍ୟ ଯୋଗଦେବେ ଏକ ଟ୍ୱିଟ୍ ସନ୍ଦେଶରେ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ସେ ରୁଷ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଭେଟି ତାଙ୍କ ସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଓ ଦ୍ୱିପକ୍ଷୀୟ ସହଯୋଗ ସଂକ୍ରାନ୍ତରେ ଆଲୋଚନା କରିବେ ଭାରତ ଓ ରୁଷ୍ ପରସରର ପୁରାତନ ଭାଗିଦାର ରାଷ୍ଟ୍ର ଓ ତାଙ୍କର ଏହି ଗସ୍ତ ଏହି ସଂପର୍କକୁ ଆହୁରି ଅଧିକ ସୁଦୃଢ଼ କରିବ ବୋଲି ସେ କହିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଗତ ଜୁନ୍ ମାସଠାରୁ ଏ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କର ରୁଷ୍କୁ ଏହା ଦ୍ୱିତୀୟ ଗସ୍ତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେହିଦିନ ରୁଷ୍ ନାଜି ଜର୍ମାନୀ ଉପରେ ବିଜୟ ହାସଲ କରିଥିଲା

ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭାରତ ଆମେରିକା ଭାଗିଦାରୀ ସଫପର୍କ ଫୋରମର ତୃତୀୟ ନେତୃତ୍ୱ ଶିଖର ବୈଠକରେ ମୁଖ୍ୟ ଅଭିଭାଷଣ ଦେବେ ଏହି ଶିଖର ବୈଠକର ଶୀର୍ଷକ 'ଭାରତ ଆମେରିକା ସପ୍ତାହ ନୂଆ ଚ୍ୟାଲେଞ୍ଜଗୁଡ଼ିକର ସମାଧାନ' ରହିଛି ଏଥିରେ ଭାରତ ଆମେରିକା ଦ୍ୱିପକ୍ଷୀୟ ସହଯୋଗର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ ଏହା ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜି ନିବେଶ ଶକ୍ତିକ୍ଷେତ୍ରରେ ସଂପର୍କ ଫିନ୍ଟେକ୍ରେ ସହଯୋଗ ସ୍ୱାସ୍ଥ୍ୟସେବା ବୈଷୟିକ ଜ୍ଞାନା ଓ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭାରତର ସ୍ଥିତି ପ୍ରଭୃତି ଅନ୍ତର୍ଭୁକ୍ତ

ଏହି ଶିଖର ବୈଠକରେ ବଡ଼ବଡ଼ ଉଦ୍ୟୋଗପତି ଓ କର୍ମଚାରୀ ଏବଂ ନେତୃବୃନ୍ଦ ଅଂଶ ଗ୍ରହଣ କରୁଛନ୍ତି

ବର୍ତ୍ତମାନର ସଡ଼କପଥରେ କୋଇଲାର ପରିବହନ ସ୍ଥାନରେ କମ୍ପ୍ୟଟର ଭିତ୍ତିକ କୋଇଲା ଚଢ଼ା ଉତ୍ତରା ବୈଷୟିକ ଜ୍ଞାନର ବିକାଶ କରାଯାଉଛି ସିସ୍ଫାୟାର ଭାଓଲେସନ୍ ଜାନ୍ଗୁ କାଶ୍ମୀରର ରାଜୌରୀ ଜିଲ୍ଲାସ୍ଥିତ ନୌସେରା ଅଞ୍ଚଳର ଖେରୀ ସେକ୍ଟରରେ ପାକିସ୍ତାନୀ ସୈନ୍ୟମାନେ ଆଜି ଆଖିବୁଜା ଗୁଳିଗୋଳା ବର୍ଷଣ କରିବା ସହ ପ୍ରବଳ ମୋର୍ଟାର ଆକ୍ରମଣ କରିଛନ୍ତି ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ଏହାର ଠିକଶା ଜବାବ ଦେଇଛନ୍ତି ଆକି ବଡ଼ିଭୋରୁ ପାକିସ୍ତାନୀ ସୈନ୍ୟମାନେ ଏଭଳି ଗୁଳିଗୋଳା ବର୍ଷଣ କରିଛନ୍ତି ଆମ ସମ୍ଭାଦଦାତା କଣାଇଛନ୍ତି ଗୁଳି ବିନିମୟରେ ଫୋର୍ଟିନ ପଞ୍ଜାବ ରେଜିମେଷ୍ଟର ଜଣେ ଜେସିଓ ଶହୀଦ ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟ ପିଆର୍ଓ କର୍ଣ୍ଣେଲ୍ ଦବିନ୍ଦର ଆନନ୍ଦ କହିଛନ୍ତି ପାକିସ୍ତାନୀ ସୈନ୍ୟମାନେ ଖେରୀ ସେକ୍ଟରସ୍ଥିତ ନିୟନ୍ତ୍ରଣ ରେଖାଠାରେ ଆଜି ବଡ଼ିଭୋରୁ ପ୍ରବଳ ଗୁଳିଗୋଳା ବର୍ଷଣ ଓ ମୋର୍ଟାର ଆକ୍ରମଣ ଆରମ୍ଭ କରିଥିଲେ ଏଥିରେ ଜଣେ ଜେସିଓ ଶହୀଦ ହୋଇଛନ୍ତି ତାଙ୍କୁ ଆହତ ଅବସ୍ଥାରେ ଆର୍ମି ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ବିୟୋଗ ଘଟିଥିଲା ପିଆର୍ଓ କହିଛନ୍ତି ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାକିସ୍ତାନୀ ଆକ୍ରମଣର କଡ଼ା ଜବାବ ଦେଇଛନ୍ତି ସର୍ବଶେଷ ଖବର ମିଳିବା ବେଳକୁ ଗୁଳି ବିନିମୟ ଜାରି ଥିଲା ଏ ସମ୍ପନ୍ଧୀୟ ଅଧିକ ଖବରକୁ ଅପେକ୍ଷା କରାଯାଇଛି

ସେନାବାହିନୀ କହିଛି ଏକ ସମ୍ବାଦ ସଂସ୍ଥାର ଟୁଇଟ୍ ରିପୋର୍ଟରେ ଏଭଳି କାର୍ଯ୍ୟକଳାପ ବିଷୟରେ ଉଲ୍ଲେଖ କରାଯାଇଥିଲା କିନ୍ତୁ ଏହା ଚୀନ ସୈନ୍ୟମାନଙ୍କର ଏକ ନିୟମିତ ଅଭ୍ୟାସ କାର୍ଯ୍ୟ ଥିଲା ଓ କୌଣସି ଦୃଷ୍ଟିରୁ ଏହାକୁ ଅନୁପ୍ରବେଶ ଉଦ୍ୟମ କୁହାଯାଇ ପାରିବ ନାହିଁ

ନଡ଼ିଆ ଚାଷ ପ୍ରତି ସଚେତନତା ସୃଷ୍ଟି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ଭାରତରେ କେରଳ ସର୍ବାଧିକ ନଡ଼ିଆ ଉତ୍ପାଦନ କରୁଥିବା ବେଳେ ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟ ନଡ଼ିଆ ଚାଷ ପ୍ରତି ଅଧିକ ଧ୍ୟାନ ଦେବା ଆରନ୍ତ କଲେଣି

କ୍ରାତୀୟ ନଡ଼ିଆ ଚାଷ ବୋର୍ଡ ନଡ଼ିଆର ଉତ୍ପାଦନ ଓ ଏହାର ପ୍ରକ୍ରିୟାକରଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଯୋଗୁଁ ନଡ଼ିଆ ଚାଷ ପାଇଁ ଉସାହ ବୃଦ୍ଧି ପାଉଛି